ପିଏମ୍ ଇକୋନମିଷ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ବିଶିଷ୍ଟ ଅର୍ଥନୀତିଜ୍ଞମାନଙ୍କ ସହ କଥାବାର୍ତ୍ତା କରିବେ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଯୋଜନା ପ୍ରସ୍ତୁତ ଉପରେ ଆଲୋଚନା ହେବାର ଆଶା କରାଯାଉଛି ନୀତି ଆୟୋଗର କର୍ମକର୍ତ୍ତାମାନଙ୍କ ଦ୍ୱାରା ଏହି ବୈଠକର ଆୟୋଜନ କରାଯାଇଛି ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ ଓ ଉଦ୍ୟୋଗପତିମାନେ ବୈଠକରେ ଯୋଗ ଦେବାର ଆଶା କରାଯାଉଛି

ଏମ୍ଇଏ ପାକ୍ ଏଫ୍ଏଟିଏଫ୍ ଆସନ୍ତା ସେପ୍ଟେମ୍ବ ମାସ ସୁଦ୍ଧା ଆର୍ଥିକ କାର୍ଯ୍ୟାନୁଷ୍ଠାନ ଟାକ୍ୱଫୋର୍ସ ଏଫ୍ଏଟିଏଫ୍ କ୍ରିୟାନୁଷ୍ଠାନ ଯୋଜନାର ଫଳପ୍ରଦ କାର୍ଯ୍ୟକାରିତା ଦିଗରେ ପାକିସ୍ତାନ ସମସ୍ତ ପଦକ୍ଷେପ ନେବ ବୋଲି ଭାରତ ଆଶା କରୁଛି ଏ ସଂକ୍ରାନ୍ତୀୟ ଏକ ପ୍ରଶ୍ୱର ଉତ୍ତର ଦେଇ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି ପାକିସ୍ତାନ ଦ୍ୱାରା ଏଫ୍ଏଟିଏଫ୍ କ୍ରିୟାନୁଷ୍ଠାନ ଯୋଜନା ଏହାର ରାଜନୈତିକ ପ୍ରତିଶ୍ରତିବଦ୍ଧତା ମୁତାବକ ହେବ ଉଚିତ୍ ପାକିସ୍ତାନ ଅଞ୍ଚଳରୁ ହେଉଥିବା ସନ୍ତାସବାଦୀ କାର୍ଯ୍ୟକଳାପର ନିୟନ୍ତ୍ରଣ ଦିଗରେ ତାହାକୁ ପଦକ୍ଷେପ ନେବାକୁ ହେବ ବୋଲି ସେ କହିଛନ୍ତି ପାକିସ୍ତାନ ସନ୍ତାସବାଦକୁ ପାର୍ଷି ଯୋଗାଣରେ ଏହାର କ୍ରୀୟାନୁଷ୍ଠାନ ଯୋଜନା କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିବା ବିଷୟରେ ଗତକାଲି ଏଫ୍ଏଟିଏଫ୍ କହିଥିଲା ପାକିସ୍ତାନ ଅକ୍ଟୋବର ମାସ ସୁଦ୍ଧା ନିଜର ପ୍ରତିଶ୍ରତିର ପାଳନ କରୁ ଅଥବା ପରିଣାମ ଭୋଗ କରୁ ବୋଲି ଏଫ୍ଏଟିଏଫ୍ କହିଛି ଭିପି ମିନିଷ୍ଟର୍ସ୍ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଆଜି ନୂଆଦିଲ୍ଲୀରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ ସାକ୍ଷାତ କରିଛନ୍ତି ଶସ୍ତାରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ତାଙ୍କ ମନ୍ତ୍ରଣାଳୟ ନେଇଥିବା ପଦକ୍ଷେପଗୁଡ଼ିକ ସଂକ୍ରାନ୍ତରେ ସେ ଉପରାଷ୍ଟ୍ରପତିଙ୍କୁ ଜଣାଇଛନ୍ତି ଆନ୍ଧ୍ରପ୍ରଦେଶର ମଙ୍ଗଳଗିରି ଓ ତେଲଙ୍ଗାନାର ବିବିନଗରଠାରେ ଦୁଇଟି ଏମସ୍ ସ୍ଥାପନର ସ୍ଥିତାବସ୍ଥା ବିଷୟରେ ଶ୍ରୀ ନାଇଡୁ ତାଙ୍କଠାରୁ ପଚାରି ବୁଝିଛନ୍ତି ଓ ଦୁଇଟିଯାକ ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଅନୁରୋଧ ଜଣାଇଛନ୍ତି ଶକ୍ତି ମନ୍ତ୍ରୀ ରାଜକୁମାର ସିଂହ ମଧ୍ୟ ଆଜି ଉପରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ସେ ତାଙ୍କୁ ଜଣାଇଛନ୍ତି ବିଦ୍ୟୁତ୍ କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକ ପାଇଁ ଉପରାଷ୍ଟ୍ରପତି ତାଙ୍କର ପ୍ରଶଂସା କରି ସେଗୁଡ଼ିକର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଛନ୍ତି ବିଜୁଳୀର ଗୁରୁତ୍ୱ ବିଷୟ ଉଲ୍ଲ୍ଲେଖ କରି ବିଜ୍ଜୁଳୀ ଯାଇନଥିବା ଅଞ୍ଚଳକୁ ବିଦ୍ୟୁତ୍ ଯୋଗାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଶ୍ରୀ ନାଇଡୁ ପରାମର୍ଶ ଦେଇଛନ୍ତି

କୃଷି ମନ୍ତ୍ରଣାଳୟ କହିଛି କେନ୍ଦ୍ରସରକାର ରାଜ୍ୟଗୁଡ଼ିକ ସହାୟତାରେ ବିଭିନ୍ନ ଫସଲବିକାଶ ଯୋଜନା ଓ କାର୍ଯ୍ୟକ୍ରମ ଲାଗୁ କରୁଛନ୍ତି ଭାରତୀୟ କୃଷି ଗବେଷଣା ପରିଷଦ ଫସଲର ବିକାଶ ଓ ବିଭିନ୍ନ ପରିସ୍ଥିତି ଅନୁସାରେ ଉତ୍ପାଦନ ଓ ସୁରକ୍ଷା ଜ୍ଞାନକୌଶଳ ଉପରେ ଗବେଷଣା କରୁଛି

ଏହି ଯୋଜନାର ସ୍ୱଫଳକୃ ଦେଶର ସମସ୍ତ କୃଷକଙ୍କ ପାଖରେ ପହଞ୍ଚାଇବାକୁ ପ୍ରଚେଷ୍ଟା ଚାଲିଛି ରାଜ୍ୟସଭାରେ ଗତକାଲି କୃଷି ଓ କୃଷକ କଲ୍ୟାଶ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଏକ ଲିଖିତ ଉତ୍ତରରେ ଏହା ଜଣାଇଛନ୍ତି ଯୋଜନାରେ ଆଉ ଦୁଇ କୋଟି କୃଷକଙ୍କୁ ସାମିଲ କରାଯିବା ବିଷୟ ସେ କହିଛନ୍ତି

ଏ ସଂକ୍ରାନ୍ତ ଏକ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି କୃଷି କାର୍ଯ୍ୟର ଆଧୁନିକୀକରଣ ଓ ରୂପାନ୍ତର ସକାଶେ ବୈଷୟିକଜ୍ଞାନର ବ୍ୟବହାର ପାଇଁ ସୁପାରିଶ କରିଛନ୍ତି

କୃଷକମାନଙ୍କୁ ସାହାଯ୍ୟ କରିବା ପାଇଁ ଭାରତୀୟ କୃଷି ଗବେଷଣା ପରିଷଦ ଏକ ହଜାରରୁ ଊର୍ଦ୍ଧ୍ୱ ମୋବାଇଲ୍ ଆପ୍ ସ୍ଥାପନ କରିଛି

ଏହି ଘଟଣାରେ ସିବିଆଇ ସଞ୍ଜୟ ଭଣ୍ଡାରୀଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚଢ଼ଉ କରିଥିଲା

କେକେ ଏନ୍କାଉଣ୍ଡର ଜାମ୍ମୁ କାଶ୍ମୀରର ବାରମୂଳା ଜିଲ୍ଲାରେ ଘଟିଥିବା ଏକ ସଂଘର୍ଷରେ ଜଣେ ସନ୍ତାସବାଦୀ ପ୍ରାଣ ହରାଇଛି ଗୋନିୟାର୍ ଥାନା ଅଞ୍ଚଳର ଭୁଜଥଲାନ୍ ଠାରେ ଯବାନମାନଙ୍କ ଦ୍ୱାରା ନିୟମିତ ପହରା ଚାଲିଥିବା ବେଳେ ଏହି ସଂଘର୍ଷ ଘଟିଛି ସରକାରୀ ସ୍ଟତ୍ରରେ କୁହାଯାଇଛି ସମଗ୍ର ଜଙ୍ଗଲ ଅଞ୍ଚଳରେ କାର୍ଯ୍ୟାନ୍ଷାନ ପାଇଁ ସେଠାକୁ ଅତିରିକ୍ତ ଯବାନମାନଙ୍କୁ ପଠାଯାଇଛି ପିଏମ୍ ଯୋଗ ଆୱାର୍ଡିସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗର ବିକାଶରେ ଅବଦାନ କରି ପୁରସ୍କୃତ ହୋଇଥିବା ବ୍ୟକ୍ତିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସେମାନଙ୍କୁ ଯୋଗ ପାଇଁ ଅବଦାନ ସକାଶେ ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର ପ୍ରଦାନ କରାଯାଇଛି ଟ୍ୱିଟ୍ କରି ଶ୍ରୀ ମୋଦୀ କହିଛନ୍ତି ଭାରତ ସେମାନଙ୍କ କାର୍ଯ୍ୟ ପାଇଁ ଗର୍ବ ଅନୁଭବ କରେ ଅନୁଷ୍ଠାନ ଶ୍ରେଣୀରେ ଜାପାନ୍ ଯୋଗ ନିକେତନ ଓ ବିହାରର ଯୋଗ ସ୍କୁଲ୍ ପୁରସ୍କାର ଲାଭ କରିଛନ୍ତି ବ୍ୟକ୍ତିଗତ ଶ୍ରେଣୀରେ ଇଟାଲୀର ଆଙ୍କୋନିଟା ରୋକି ଓ ଗୁଜରାତର ଲିୟଡିରୁ ସ୍ୱାମୀ ରାଜର୍ଷୀ ମୁନି ପୁରସ୍କାର ଲାଭ କରିଛନ୍ତି ଶ୍ରୀ ମୋଦୀ ସ୍ୱେନିୟ ଫରାସୀ ଆରବୀୟ ରଷିୟ ଜାପାନୀ ଓ ଇଂରାଜୀ ଭାଷାରେ ଅଭିନନ୍ଦନ ବାର୍ତ୍ତାମାନ ପଠାଇଛନ୍ତି ଡିଜିସିଏ ଏୟାର୍ଲାଇନ୍ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ କହିଛି ଯାତ୍ରୀମାନଙ୍କର ସୁରକ୍ଷା ପାଇଁ ସମସ୍ତ ଭାରତୀୟ ବିମାନ ଚଳାଚଳ ସଂସ୍ଥା ଏହା ସହ ବିଚାର ବିମର୍ଶ କରି ଇରାନ୍ ଆକାଶ ସୀମାର କିଛି ଭାଗକୁ ଏଡେଇବାକୁ ନିଷ୍କଭି ନେଇଛନ୍ତି ସେମାନେ ସେମାନଙ୍କର ବିମାନ ଚଳାଚଳ ପଥରେ ଆବଶ୍ୟକ ଅନୁସାରେ ପରିବର୍ତ୍ତନ କରିବେ ଆମେରିକା ଓ ଇରାନ୍ ମଧ୍ୟରେ ଉତ୍ତେଜନା ବୃଦ୍ଧି ଯୋଗୁଁ ଏଭଳି ପଦକ୍ଷେପ ନିଆଯାଇଛି ଇତିମଧ୍ୟରେ ଏୟାର୍ ଇଣ୍ଡିଆ ପରିଚାଳନା ନିର୍ଦ୍ଦେଶକ ଓ ଚେୟାରମ୍ୟାନ୍ ଅଶ୍ୱିନୀ ଲୋହାନୀ କହିଛନ୍ତି ଏୟାର୍ ଇଣ୍ଡିଆର ଉଡ଼ାଶରେ କୌଣସି ଅସୁବିଧା ହେବ ନାହିଁ ଭାରତକୁ ଆସୁଥିବା ବିମାନଗୁଡ଼ିକର ଚଳାଚଳପଥରେ ପରିବର୍ତ୍ତନ ପାଇଁ କାର୍ଯ୍ୟ କରାଯାଉଥିବାର ସେ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର କିତେନ୍ଦ୍ର ସିଂହ ଡୋଗ୍ରୀ ସମ୍ଘାଦ ବୁଲେଟିନ୍ର ଶୁଭାରମ୍ଭ କରିଛନ୍ତି ପ୍ରସାରଭାରତୀ ଚେୟାରମ୍ୟାନ୍ ଡକ୍ଟର ସ୍ୱର୍ଯ୍ୟ ପ୍ରକାଶ କହିଛନ୍ତି ଡିଡି କାଶୀର ଏକ ନୂଆ ସିଗ୍ନେଚର ଟ୍ୟୁନ୍ ପାଇଥିବାରୁ ଏହା ତାହା ପାଇଁ ଏକ ଉଲ୍ଲେଖନୀୟ ସଫଳତା ଦୂରଦର୍ଶନ ଡିଜି ଡକ୍ଟର ସୁପ୍ରିୟା ସାହୁ ତାଙ୍କର ସ୍ୱାଗତ ଭାଷଣରେ କହିଛନ୍ତି ବନ୍ୟା କିମ୍ବା ଅନ୍ୟାନ୍ୟ ବିପତ୍ତି ସମୟରେ ଡିଡି କାଶୀର୍ କେବେ ଏହାର ସେବା ବନ୍ଦ କରିନାହିଁ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଆଜିର ସଫଳତାକୁ ଏକ ନ୍ତଆ ଅୟମାରୟ ବୋଲି ବର୍ଷ୍ଣନା କରିଛନ୍ତି

ହକି ଓ୍ୱିମେନ୍ ହକିରେ ମହିଳା ଏଫ୍ଆଇଏଚ୍ ସିରିକ୍ ଫାଇନାଲ୍ସରେ ଆସନ୍ତାକାଲି ଭାରତ ଜାପାନ୍କୁ ଭେଟିବ ଏହି ମ୍ୟାଚ୍ ଜାପାନ୍ର ହିରୋସୀମାରେ ଖେଳାଯିବ

ଭାରତୀୟ ଦଳରେ ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ମହମ୍ମଦ ସାମି ଖେଳୁଛନ୍ତି ଆଫ୍ଗାନିସ୍ତାନ ମଧ୍ୟ ଦୁଇ ଜଣଙ୍କ ଖେଳାଳିଙ୍କୁ ବଦଳାଇଛି ଭାରତ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା ଆଉ ଏକ ମ୍ୟାଚ୍ରେ ଓ୍ୱେଷ୍ଟଇଣ୍ଡିଜ୍ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ୍ ଚାଲିଛି ସେହି ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ଟସ୍ ଜିଣି ନ୍ୟୁଜିଲାଣ୍ଡକୁ ପ୍ରଥମେ ବ୍ୟାଟିଂ କରିବାକୁ ସୁଯୋଗ ଦେଇଛି